ଏହି ଅବସରରେ ମୁଖ୍ୟମନ୍ତୀ ହବିଷ୍ୟାଳିମାନଙ୍କୁ ଉଦବୋଧନ ଦେଇ କହିଲେ ସେମାନଙ୍କ ଲାଗି ରହିବା ଶ୍ରୀଜଗନ୍ନାଥ ଦର୍ଶନ ଏବଂ ମହାପ୍ରସାଦ ବ୍ୟବସ୍ରା ସରକାର କରିଛନ୍ତି

ଏହାଛଡା ହବିଷ୍ୟାଳି ଶିବିରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭ୍ୟର୍ଥନା କକ୍ଷ ଆଶୁଚିକିହା କେନ୍ଦ ଅଗ୍ବି ନିର୍ବାପନ ଓ ପୁଲିସ ସହାୟତା କେନ୍ଦ୍ର ଖୋଲାଯାଇଛି

ଏହା ଅସଂଖ୍ୟ ହବିଷ୍ୟାଳିଙ୍କ ମଧ୍ଧରେ ଗଭୀର ଅସନ୍ତୋଷ ସୃଷି କରିଛି

ଆଇନ୍କୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଅବ୍ୟାହତ ଯୋଗୁଁ ପୂର୍ବପରି ଅଚଳାବସ୍ଥା ଲାଗି ରହିଛି

ଆଇନଜୀବୀଙ୍କ କୋର୍ଟ ବର୍ଜନ ଯୋଗୁ ହାଇକୋର୍ଟ କ୍ୟାଟ୍ ସ୍ୟାଟ୍ ଡିଆରଟି ଆଦି ବିଭିନ୍ନ ଜିଲ୍ଲାର ଜିଲ୍ଲା ଅଦାଲତ ସମେତ ନିମ୍ନ ଅଦାଲତରେ ଅଚଳାବସ୍ରା ଲାଗି ରହିଛି